ପ୍ରଣବ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଦେଶ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ନୂଆଦିଲ୍ଲୀର ଲୋଦି ରୋଡ୍ ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି

ଆଜି ସକାଳେ ତାଙ୍କ ମରଶରୀରକୁ ଆର୍ମୀ ହସ୍କିଟାଲ୍ରୁ ତାଙ୍କ ବାସଭବନକୁ ଅଣାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭା ବାଚସ୍କତି ଓମ୍ ବିର୍ଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଜେପି ସଭାପତି ଜେପି ନଡ୍ଗା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କଂଗ୍ରେସ ନେତା ଗୁଲାମନବୀ ଆକାଦ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଓ ହର୍ଷବର୍ଦ୍ଧନ ସିପିଆଇ ନେତା ଏ ରାଜା ତିନି ବାହିନୀର ମୁଖ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଜି ସକାଳେ ସ୍ୱର୍ଗତ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ

କୋବିଡ୍ ପାଇଁ ତାଙ୍କର ମର ଶରୀରକୁ ତୋପଗାଡ଼ି ପରିବର୍ତ୍ତେ ସବବାହକ ଭ୍ୟାନ୍ରେ ନିଆଯାଇଥିଲା ଏହି ସମୟରେ କୋବିଡ୍ ସଂକ୍ରମଣ ସମ୍ୟନ୍ଧୀୟ କଟକଣାଗୁଡ଼ିକର ପାଳନ କରାଯାଇଥିଲା ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ୍ ଶୋକ ପ୍ରକାଶ କରିଥିଲା ତାଙ୍କର ସ୍କତିରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଦୁଇ ମିନିଟ୍ର ନିରବ ପ୍ରାର୍ଥନା କରାଯାଇଥିଲା କେନ୍ଦ୍ର କ୍ୟାବିନେଟ୍ର ଏକ ଟ୍ୱିଟ୍ ସନ୍ଦେଶରେ ଦେଶ ଜଣେ ତୁଙ୍ଗନେତା ଓ ବିଚକ୍ଷଣ ପାର୍ଲାମେଣ୍ଟାରିଆନ୍ଙ୍କୁ ହରାଇ ଥିବାର କୁହାଯାଇଛି

ସେ ଜଣେ ଅତି ଲୋକପ୍ରିୟ ତଥା ସମ୍ମାନୀୟ ରାଜନୈତିକ ନେତା ଥିଲେ ରାଜନାଥ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଚିଫ୍ ଅଫ୍ ଡିଫେନ୍ନ ଷ୍ଟାଫ୍ ବିପିନ୍ ରାଓ୍ୱତ ସେନାବାହିନୀ ମୁଖ୍ୟ ଏମ୍ଏମ୍ ନରବଣେ ଓ ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ଆମ ସମ୍ବାଦଦାତା ଜଣାଇଛନ୍ତି ଚୀନ୍ ପିପୁଲ୍ ଲିବରେସନ୍ ଆର୍ମୀ ଦ୍ୱାରା ଦକ୍ଷିଣ ପ୍ୟାଙ୍ଗଙ୍ଗ୍ ଠାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ଥିଲା

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନମୂନା ପରୀକ୍ଷା ସଂକ୍ମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ଧିତ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର ହ୍ରାସ ପାଉଛି

ଏକ ଟ୍ୱିଟ୍ ବାର୍ତ୍ତାରେ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ଗ୍ରହଣ କରିଥିବା ରଣକୌଶଳ ସଫଳ ହୋଇଛି

ସରକାର ଏ ସଂକ୍ରାନ୍ତରେ ନିୟମାବଳୀ କାରି କରିଛନ୍ତି

ଗତ ଶନିବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶାବଳୀ କାରି କରିଥିଲା ଯାହା ଅନୁସାରେ କଣ୍ଟେନମେଣ୍ଟ କୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି

ତେବେ ସ୍କ୍ରଲ ଓ କଲେଜଗ୍ରଡ଼ିକ ପ୍ରର୍ବଭଳି ବନ୍ଦ ରହିବ

ଏହି ସମୟରେ ଶାରିରୀକ ଦୂରତା ବଜାୟ ରଖିବା ଓ ମାସ୍କ ପରିଧାନ କରିବାକ୍ ବାଧ୍ୟତାମୂଳକ କରାଯାଇଛି ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବିମାନ ଚଳାଚଳ ବ୍ୟତୀତ ଆନ୍ତର୍ଜାତିକ ବିମାନ ଚଳାଚଳ ପୂର୍ବଭଳି ବନ୍ଦ ରହିବ ତେବେ ରାଜ୍ୟ ଭିତରେ ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଲୋକମାନଙ୍କର ଗମନାଗମନ ଓ ମାଲ ପରିବହନ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହି ଏଭଳି ପରିବହନ କ୍ଷେତ୍ରରେ ଇ ପର୍ମିଟ୍ର ଆବଶ୍ୟକ ପଡିବ ନାହିଁ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନ ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ବିନା କୌଣସି ପ୍ରକାରର ବନ୍ଦ କଟକଣା ଲାଗୁ ନକରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକ୍ କହିଛନ୍ତି

ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି

କୋଭିଡ ନାଇଷ୍ଟିନ୍ ପାଇଁ ଦୂଇସଭାର କାର୍ଯ୍ୟଧାରା ଅଲଗା ଅଲଗା ସମୟରେ କରାଯିବାକୁ ନିଷ୍ପଭି ନିଆଯାଇଛି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତରେ ପୂର୍ବରୁ ନିଷ୍କଭି ନେଇସାରିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିର୍ ପାର୍ଲାମେଣ୍ଟ ଅଧିବେସନ ସମୟରେ ସମସ୍ତ ସୁରକ୍ଷା ନିୟମକାନୁନ୍ର ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ସେଗୁଡ଼ିକ ମଧ୍ୟରେ ଦୁଇସଭାର ସମସ୍ତ ସାଂସଦଙ୍କର ନମ୍ମନା ପରୀକ୍ଷା ଲୋକସଭା ଓ ରାଜ୍ୟସଭା ବୈଠକ ଅଲଗାଅଲଗା ସମୟରେ ବସାଯିବା ଓ ଶାରିରୀକ ଦୂରତା ବଜାୟ ରଖିବା ପ୍ରଭୂତି ଅନ୍ତର୍ଭୁକ୍ତ

ଏଥିପାଇଁ ଅଭୂତ୍ପୂର୍ବ ପ୍ରସ୍ତୁତି କରାଯାଇଛି

ଓଡ଼ିଶା ମଧ୍ୟପ୍ରଦେଶ ରାଜସ୍ଥାନ ଓ ଛତିଶଗଡ ସରକାର ପରୀକ୍ଷାର୍ଥୀମାନଙ୍କ ଯାତାୟାତ ପାଇଁ ମାଗଣା ପରିବହନ ବ୍ୟବସ୍ଥା କରିଛନ୍ତି

ଯେଉଁଥିରେ ଅନଗ୍ରସର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ପରିବହନ ସୁବିଧା ଯୋଗାଇ ଦିଆଯାଉଛି